ସେଣ୍ଟର ମାଇଗ୍ରାଣ୍ଟ ଲେବରର କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜିବ ଗୌବା ସମସ୍ତ ପ୍ରବାସୀ ଶ୍ରମିକ ଓ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଆଶ୍ରୟ ଓ ଖାଦ୍ୟ ସୁନିଶ୍ଚିତ କରିବାକୁ ରାକ୍ୟ ମୁଖ୍ୟ ସଚିବମାନଙ୍କୁ କହିଛନ୍ତି ଆକାଶବାଣୀ ସମ୍ଭାଦଦାତା କହିଛନ୍ତି ଶ୍ରୀ ଗୌବା ଜିଲ୍ଲାପାଳମାନଙ୍କ ଦ୍ୱାରା ପରିସ୍ଥିତିର ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ କହିଛନ୍ତି ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ତଦାରଖ ଏବଂ ସମନ୍ୱୟ ରଖ୍ୟା ସକାଶେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ପ୍ରତିଟି ଶିବିର ଜଣେ ଲେଖାଏଁ ବରିଷ ଅଧିକାରୀଙ୍କ ଦାୟିତ୍ୱାଧୀନ ରହିବ ବୋଲି ଶ୍ରୀ ଗୌବା ନିର୍ଦ୍ଦେଶ ଦେଇଛନ୍ତି ମହାନଗର ନିଗମଗୁଡ଼ିକରେ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ମୁନିସିପାଲ କମିଶନର ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି ଏହାଛଡ଼ା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଶ୍ରମିକମାନଙ୍କୁ ମନସ୍ତାତ୍ସିକ ସାମାଜିକ ଉପଦେଶ ପ୍ରଦାନ ପାଇଁ ମଧ୍ୟ ଶ୍ରୀ ଗୌବା କହିଛନ୍ତି

ସଂପୃକ୍ତ ଗ୍ରାମର ଯାତ୍ରୀ ବିଶ୍ରାମାଗାରରେ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଥିଲା

ସେହି ଆହୁରି କହିଛନ୍ତି ଭାରତର ଏକ ବିଶାଳ ଜନସଂଖ୍ୟା ରହିଛି ଏବଂ ସବୁ ଲୋକେ ସହଜଭେଦ୍ୟ ଗୋଷ୍ଠୀର ନୁହନ୍ତି

ପ୍ରକାଶ ପାଇଥିବା ଏକ ବିଞ୍ଜପ୍ତି ଅନୁଯାୟୀ ଏହି ଅତିରିକ୍ତ ସମୟ ମଧ୍ୟରେ ପଲିସିଧାରୀଙ୍କୁ କ୍ଲେମ ପେମେଣ୍ଟ ସୁବିଧା ମଧ୍ୟ ମିଳିବ

ଅତିରିକ୍ତ କୋହଳ ସମୟରେ ପଲିସି ନବୀକରଣ କଲେ କ୍ଲେମ ପାଇଁ କୌଣସି ଅସୁବିଧା ରହିବ ନାହିଁ ଏବଂ ବୀମାକୃତ ହୋଇନଥିବା ସମୟକୁ ବୀମାଭୁକ୍ତ ଭାବେ ବିଚାର କରାଯିବ ଏୟାର୍ଲାଇନ୍ସ ରିଫଣ୍ଡ ଲକ୍ଡାଉନ କାଳରେ କରାଯାଇଥିବା ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ଉଡ଼ାଣ ଟିକେଟ୍ କ୍ୟାନସଲ ପାଇଁ ଯଦି ଯାତ୍ରୀମାନେ ଆବେଦନ କରନ୍ତି ତେବେ ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଟିକେଟ୍ର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ କରିବେ ଦୁଇଟିଯାକ ପର୍ଯ୍ୟାୟର ଲକ୍ଡାଉନ ସମୟରେ ବିମାନ ଯାତ୍ରା ପାଇଁ କରାଯାଇଥିବା ଟିକେଟ୍ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶର ସମସ୍ତ ଏୟାରଲାଇନ୍ନକୁ ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛି

ସେହି ଟିକସଦାତାମାନଙ୍କ ନିକଟକୁ ପୁନର୍ବାର ଇ ମେଲ୍ କରାଯାଇଛି ସିବିଡିଟି କହିଛି ଟିକସଦାତାମାନଙ୍କର ସ୍ୱାର୍ଥକୁ ଦୂଷ୍ଟିରେ ରଖି ଆୟକର ବିଭାଗ ଦ୍ୱାରା ପୁନର୍ବାର ଇ ମେଲ୍ ପଠାଯାଇଛି ଏହାଦ୍ୱାରା ସେମାନଙ୍କର ବଳକା ଟିକସ ବ୍ୟାଙ୍କ୍ ଜମାଖାତା ଓ ଆପଭି ଅଭିଯୋଗଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ତଥ୍ୟ ମିଳିପାରିବ ଆୟକର ବିଭାଗର ଇ ମେଲ୍ର ଶୀଘ୍ର ଜବାବ ଦେବାକୁ ସିବିଡିଟି ଟିକସଦାତାମାନଙ୍କୁ ଅନୁରୋଧ କରିଛି ଯାହାଫଳରେ ସେମାନଙ୍କୁ ଶୀଘ୍ର ସେମାନଙ୍କର ବଳକା ଟିକସ ଫେରସ୍ତ କରାଯାଇ ପାରିବ

ମାନବ ସମ୍ଭଳ ଓ ବିକାଶ ମନ୍ତ୍ରଣାଳୟ କହିଛି ଲକଡାଉନ ଚାଲିଥିବା ବେଳେ କେତେକ ଶିକ୍ଷାନୁଷ୍ଠାନ ପ୍ରବେଶ ଫି' ସମେତ ବିଭିନ୍ନ ପ୍ରକାର ଫି' ଆଦାୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କର୍ତ୍ଥିବା ଏଆଇସିଟିଇର ନଜରକୁ ଆସିଛି ଏହି ସ୍ବଚନା ନିଜ ନିଜର ଓ୍ୱେବ୍ସାଇଟ୍ରେ ପ୍ରଦର୍ଶିତ କରିବା ସହିତ ଏ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଇମେଲ୍ ଯୋଗେ ଅବଗତ କରାଇବା ପାଇଁ ମନ୍ତ୍ରଶାଳୟ ସବୁ କଲେଜ ଓ ଶିକ୍ଷାନୁଷାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଶିକ୍ଷକ ଓ ଅଧ୍ୟାପକମାନଙ୍କ ବେତନ ପ୍ରସଙ୍ଗ ଉପରେ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଲକ୍ଡାଉନ ଅବଧିର ବେତନ ଓ ଅନ୍ୟାନ୍ୟ ପ୍ରାପ୍ୟ ସେମାନଙ୍କୁ ପ୍ରଦାନ କରାଯିବା ସହ ଏହି ସମୟରେ ଯଦି କାହାକୁ ବହିଷ୍କୃତ କରାଯାଇଥାଏ ତେବେ ସେହି ଆଦେଶ ପ୍ରତ୍ୟାହାର କରିନିଆଯିବ ସମ୍ପ୍ରସାରିତ ଲକଡାଉନ ସମୟରେ ପୂର୍ବଭଳି ବର୍ତ୍ତମାନ ସେମିଷ୍ଟାର ପାଇଁ ଅନଲାଇନ କ୍ଲାସ ଜାରି ରହିବ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଜୁମ୍ ମିଟିଂ ପ୍ଲାଟଫର୍ମ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ସାଇବର ସମନ୍ୱୟ କେନ୍ଦ୍ର ସାଇକର୍ଡ ପକ୍ଷରୁ କ୍ରୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ନିର୍ଦ୍ଦେଶାବଳୀ କାରି କରାଯାଇଛି ସରକାରୀ ଅଧିକାରୀ ବା କର୍ମଚାରୀମାନଙ୍କ ଦ୍ୱାରା ସରକାରୀ କାର୍ଯ୍ୟ ପାଇଁ ଏହା ବ୍ୟବହାରଯୋଗ୍ୟ ନୁହେଁ ବୋଲି ଏଥିରେ କୁହାଯାଇଛି ଭାରତୀୟ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ଧ ଟିମ୍ ସେର୍ଟ୍ ଇନ୍ ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଉପଦେଶାବଳୀ ମର୍ମରେ ଏହି ଉପଦେଶିକାକୁ ବିବେଚନା କରାଯିବ ଜୁମ୍ ଏକ ନିରାପଦ ପ୍ଲାଟଫର୍ମ ନୁହେଁ ବୋଲି ଏଥିରେ ସ୍ୱଷ୍ଟ ଭାବେ ସ୍ୱଚୀତ କରାଯାଇଛି ଘରୋଇ ସଂସ୍ଥା ଓ ବ୍ୟକ୍ତିବିଶେଷ ଯେଉଁମାନେ ତଥାପି ନିଜର ବ୍ୟକ୍ତିଗତ କାର୍ଯ୍ୟ ସକାଶେ ଏହାକୁ ବ୍ୟବହାର କରୁଛନ୍ତି ସେମାନଙ୍କ ନିରାପତ୍ତା ସକାଶେ ଏଭଳି ଗାଇଡଲାଇନ୍ ଜାରି କରାଯାଇଛି ଷ୍ଟାଫ୍ ସିଲେକସନ କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ଲକ୍ଡାଉନ ସହିତ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହି ସମୟରେ କମିଶନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମତେ ହେବାକୁ ଥିବା ସବୁ ପରୀକ୍ଷାର କାର୍ଯ୍ୟସ୍ତଚୀ ଓ ତାରିଖକୁ ପରିବର୍ତ୍ତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି